ପିଡ଼ିତାଙ୍କ ସାକ୍ଷାତକାର ନ ନେବା ପାଇଁ କିମ୍ବା ତାଙ୍କର ଫଟୋ ତଥା ଭିଡ଼ିଓ ପ୍ରକାଶ ନ କରିବା ପାଇଁ ଗଣମାଧ୍ୟମକୁ ନିର୍ଦ୍ଦେଶ ଦେଇଛନ୍ତି

ଏଲ୍ଏସ୍ ରାଜନାଥ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଅନୁସୂଚୀତ ଜାତି ଓ ଉପଜାତି ଅତ୍ୟାଚାର ନିବାରଣ ଆଇନ୍ର ମୂଳ ଧାରାକୁ ପୁର୍ନସ୍ଥାପନ କରିବା ଲାଗି ପାର୍ଲାମେଣ୍ଟର ଚଳିତ ଅଧିବେଶନରେ ସରକାର ଏକ ସଂଶୋଧନ ବିଲ୍ ଆଗତ କରିବେ ଲୋକସଭାରେ ଶ୍ରନ୍ୟକାଳ ସମୟରେ କଂଗ୍ରେସ ପକ୍ଷରୁ ଆଗତ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀ ସିଂହ ଏହା କହିଛନ୍ତି ସେ କହିଛନ୍ତି ଗତକାଲି କେନ୍ଦ୍ର କ୍ୟାବିନେଟ୍ ଏହି ବିଲ୍କୁ ଅନୁମୋଦନ କରିଛନ୍ତି ଏବଂ ଏନ୍ଡିଏ ସରକାର ଏହାକୁ ଚଳିତ ଅଧିବେଶନରେ ପାସ୍ କରାଇବାକୁ ଚାହୁଁଛନ୍ତି ସୁପ୍ରିମ୍କୋର୍ଟର ରାୟ ପରିପ୍ରେକ୍ଷୀରେ ଏହି ଆଇନ୍ରେ କୌଣସି ପରିବର୍ତ୍ତନ ହେବ ନାହିଁ ଏବଂ ଆବଶ୍ୟକସ୍ଥଳେ ଅନୁସ୍ତଚୀତ ଜାତି ଓ ଉପକାତିର ଲୋକମାନଙ୍କ ଉପରେ ଅତ୍ୟାଚାର ନିବାରଣ ପାଇଁ କଠିନ୍ ଆଇନ୍ ପ୍ରଣୟନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ କଂଗ୍ରେସ ନେତା ମଲ୍ଲିକାର୍ଜ୍ଜୁନ ଖଡ଼ଗେ କହିଥିଲେ ସୁପ୍ରିମ୍କୋର୍ଟଙ୍କ ରାୟର ଚାରିମାସ ପରେ ମଧ୍ୟ କାହିଁକି ଏପର୍ଯ୍ୟନ୍ତ ଅଧ୍ୟାଦେଶ ଜାରି କରାଯାଇ ନାହିଁ ଆଜି ସଭାକାର୍ଯ୍ୟ ଆରମ୍ଭ ହେବା ମାତ୍ରକେ କଂଗ୍ରେସ ସଦସ୍ୟମାନେ ଏ ପ୍ରସଙ୍ଗ ଉତ୍ଥାପନ କରି ପ୍ରବଳ ହୋହାଲ୍ଲା କରିଥିଲେ

କାତୀୟ ପଛୁଆବର୍ଗ କମିଶନ୍ଙ୍କୁ ସାୟିଧାନିକ ମର୍ଯ୍ୟଦା ପ୍ରଦାନ ଏହି ବିଲ୍ର ଲକ୍ଷ୍ୟ ଏହି ବିଲ୍ ପୂର୍ବରୁ ଗତବର୍ଷ ଏପ୍ରିଲ୍ ମାସରେ ଲୋକସଭାରେ ପାସ୍ ହୋଇଯାଇଥିଲା ଏବଂ ରାଜ୍ୟସଭାରେ କେତେକ ସଂଶୋଧନ ସହ ଗତ ଅଗଷ୍ଟ ମାସରେ ପାସ୍ ହେବା ପରେ ଏହାକୁ ଲୋକସଭାକୁ ଫେରାଇ ଦିଆଯାଇଥିଲା ଏହା ଉପରେ ଆଲୋଚନା ବେଳେ ଟିଏମ୍ସି ର କଲ୍ୟାଣ ବାନାର୍କୀ ଏହି ବିଲ୍କୁ ସ୍ୱାଗତ ଜଣାଇଥିଲେ ଏବଂ କହିଥିଲେ କମିଶନ୍ରେ ପଛୁଆବର୍ଗର ଅଧ୍ୟକ୍ଷ ଓ ସଦସ୍ୟମାନେ ଯେଭଳି ରହିବେ ସେଥିପ୍ରତି କେନ୍ଦ୍ର ସରକାର ଉପଯୁକ୍ତ ଧ୍ୟାନ ଦେବାର ଆବଶ୍ୟକତା ରହିଛି ଓବିସି ବୃତ୍ତି ପ୍ରସଙ୍ଗ ଉତ୍ଥାପନ କରି ଶ୍ରୀ ବାନାର୍କୀ କହିଛନ୍ତି ଏନ୍ଡିଏ ସରକାର ଏହି ବୃତ୍ତି ପରିମାଣ ହ୍ରାସ କରିଦେଇଛନ୍ତି